ବନ୍ଦେ ଭାରତ ମିଶନ ଅଧୀନରେ ଉପସାଗରୀୟ ଦେଶରେ ଅଟକି ରହିଥିବା ଓଡିଆଙ୍କୁ ନେଇ ଏହି ପ୍ରଥମ ବିମାନ ଭୁବନେଶ୍ୱର ଆସୁଛି

ଏହି ପ୍ରବାସୀମାନଙ୍କୁ ଭୁବନେଶ୍ୱରର ବିଭିନୁ କ୍ୱାରେକ୍କାଇନ ସେକ୍କର କଟକ ଓ ଖୋର୍କ୍ଷାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ମୋ ବସ୍ ମାଧ୍ଧମରେ ପହଞାଯିବ

ଆଗାମୀ ଦିନରେ ପ୍ରବାସୀଙ୍କ ସଂଖ୍ୟା ବଢିଲେ ଅଧିକ ସଂଖ୍ୟାରେ ବସ୍ ବ୍ୟବସ୍କୁ କରାଯିବ ବୋଲି କ୍ୟାପିଟାଲ ରୁରାଲ ଟ୍ରାନ୍ସପୋର୍ଟ କୁଟ୍ ପକ୍ଷରୁ କୁହାଯାଇଛି ତେବେ କଟକ ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ସ୍ତାନକୁ ନିୟମିତ ଚାଲୁଥିବା ମୋ ବସ୍ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ବଉ ନିଆଯିବ ବୋଲି କ୍କୁଟ୍ ପକ୍ଷରୁ କୁହାଯାଇଛି

ଓଡିଶାର ରଘୁରାଜପୁର ଗାଁର ଅପିନ୍ଦ ସ୍ୱାଇଁ ପୌରାଣିକ କାହାଶୀ ଆଧାରରେ ଦୁଇଟି ପଟ୍ଟଚିତ୍ର ଆଙ୍କିଛନ୍ତି

ସେମାନଙ୍କ ମଧ୍ଧରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି

ଏହା ଓଡ଼ିଶା ଆଡ଼କୁ ମୁହାଁଇବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ୱଷ୍ ହୋଇନାହିଁ